କରାଯାଇଛି

ପୁଣି ଥରେ ବଡ଼ ସ୍କିନ୍ରେ ଫିଲ୍ ଦେଖିପାରିବେ ଦର୍ଶକ ଭୁବନେଶ୍ୱର କଟକ ସମେତ କିଛି ସହରର ସିନେମା ହଲ୍ ଦର୍ଶକଙ୍କ ପାଇଁ ଖୋଲିବ କରୋନା କଟକଶା ସହ ସାମାଜିକ ଦୂରତା ମାସ୍କ ସାନିଟାଇଜରକୁ ବାଧ୍ଘତାମୂଳକ କରାଯାଇଛି

ବିଏମ୍ସି ଏହି ଖତକୁ ବିକିବ ବୋଲି କଶାପଡିଛି

ସୁଲଭ ମଲ୍ୟରେ ଏହି ଜେବିକ ଖତ ବିକ୍ରୀ ହେବ

କିଓସ୍କ ମାଧ୍ଧମରେ ଖତ ବିକ୍ରୀ କରାଯିବ ଯଦି ବିକ୍ରୀ ନହେଲା ତେବେ ଜଙ୍ଗଲ କୃଷି ଉଦ୍ୟାନକୃଷି ଏବଂ ଅନ୍ୟାନ୍ୟ ସଂସ୍ତାକ ବିକିବ ପାଇଁ ବ୍ୟବସ୍ତା କରାଯିବ

ତେବେ ଏହି ମାଓ କ୍ୟାମ୍ପରୁ ବିପୁଳ ପରିମାଶର ମାଓ ସାମଗ୍ରୀ ଜବତ ହୋଇଛି